କେନ୍ସ ଚଳଚ୍ଚିତ୍ର ଉତ୍ସବ ଆଜି ଫ୍ରାନ୍ସରେ ଆରମ୍ଭ ହୋଇଛି

କ୍ୟାମ୍ପନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ର୍ୟାଲି ଓ ନିର୍ବାଚନ ସଭାମାନ କର୍ରଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ବକ୍କାର ଓ ସାସାରାମଠାରେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ବିରୋଧୀ ଦଳଗୁଡ଼ିକର ତୀବ୍ର ସମାଲୋଚନା କରି ସେ କହିଛନ୍ତି କଂଗ୍ରେସ ଓ ଆର୍ଜେଡି କ୍ଷମତାକୁ ଆସିଲେ ଏକବିଂଶ ଶତାବ୍ଦୀର ଭାରତକୁ ଅନ୍ଧକାର ମଧ୍ୟକୁ ନେଇଯିବେ ସେ କହିଛନ୍ତି କେବଳ ବିଜେପି ନେତୃତ୍ୱର ଏନ୍ଡିଏ ସରକାର ଦେଶକୁ ଆଲୋକ ଆଡ଼କୁ ନେଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସବ୍ କା ସାଥ୍ ସବ୍ କା ବିକାଶ ହେଉଛି ଏନ୍ଡିଏ ର ମନ୍ତ ଓ ସରକାର ସମସ୍ତଙ୍କ ସୁରକ୍ଷା ଓ ସମସ୍ତଙ୍କ ପ୍ରତି ସମ୍ମାନକୁ ନିଶ୍ଚିତ କରିବାକୁ ସଂକଚ୍ଚବଦ୍ଧ ଶ୍ରୀ ମୋଦି କହିଛନ୍ତି ଅନ୍ୟ ପକ୍ଷରେ ବିରୋଧୀଦଳମାନେ କିଛି କାତିର ଲୋକ ସେମାନଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ସର୍ବଦା ଦେଶ ପାଇଁ ବଞ୍ଚିଛନ୍ତି ଓ କାର୍ଯ୍ୟ କରି ଆସୁଛନ୍ତି ପୂର୍ବରୁ ଉତ୍ତରପ୍ରଦେଶର ବଲିଆଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଥିଲେ ଏନ୍ଡିଏ ସରକାର ଗରିବ ଓ ଅବହେଳିତମାନଙ୍କ ଉହ୍ଚାନ ପାଇଁ ପ୍ରତିଶ୍ରତିବଦ୍ଧ ବିଜେପି ସଭାପତି ଅମିତ ଶାହା ପଣ୍ଢିମବଙ୍ଗର କୋଲକତାରେ ଏକ ର୍ୟାଲି କରିଛନ୍ତି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ଆଜି ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି ନିମାଚ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରିକରଣ ଓ କିଏସ୍ଟି ଦେଶର ଅର୍ଥନୀତିକୁ ଭାଙ୍ଗି ଦେଇଛି ସେ କହିଛନ୍ତି କଂଗ୍ରେସ ଏହାର ନ୍ୟାୟ ଯୋଜନା ମାଧ୍ୟମରେ ଗରିବ କୃଷକ ଯୁବକ ମହିଳା ଓ ସାଧାରଣ ଲୋକଙ୍କୁ କ୍ଷମତାପନ୍ନ କରିବ ଲକ୍ଷ୍ରୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଏସ୍ପି ମୁଖ୍ୟ ମାୟାବତୀ କହିଛନ୍ତି ବିଜେପି ସରକାର ଏକ ବ୍ୟୁନ୍ତା ଜାହାଜ

ପିଏମ୍ ମେସେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କାଶି ତାଙ୍କ ରାଜନୈତିକ ଜୀବନ ଓ ବ୍ୟକ୍ତିଗତ କ୍ରୀବନରେ ଏକ ଗୁରୁତ୍ୱପୂର୍ଷ ଭୂମିକା ଗ୍ରହଣ କରିଛି ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ବାରାଣସୀର ଜନସାଧାରଣଙ୍କୁ ଦେଇଥିବା ବାର୍ଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ବାରାଣସୀର ଜନସାଧାରଣ ତାଙ୍କୁ ଲୋକସଭାକୁ ନିର୍ବାଚିତ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ବିଗତ ପାଞ୍ଚ ବର୍ଷ ଭିତରେ ବାରାଣସୀ ବିକାଶ ପଥରେ ଅଗ୍ରସର ହୋଇଥିବାର୍ତ ସେ ଏଥିପାଇଁ ଗର୍ବିତ ସେ ପ୍ରଶି କହିଛନ୍ତି ସ୍ୱାସ୍ଥ୍ୟ ହେଉ କି ଦକ୍ଷତା ବୃଦ୍ଧି ହେଉ ବାରାଣସୀ ଆଜି ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିକେୱାଇଏମ୍ ଜାତୀୟ ସଭାପତି ପୁନମ ମହାଜନ କହିଛନ୍ତି ପଣ୍ଟିମବଙ୍ଗରେ ପାର୍ଟି କର୍ମୀମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଉଛି ଓ ପାର୍ଟି କର୍ମୀମାନଙ୍କୁ ମଧ୍ୟ ହତ୍ୟା କରାଯାଉଛି ସେ କହିଛନ୍ତି ପାର୍ଟି ସାୟିଧାନିକ ଉପାୟରେ ଏହାର ମୁକାବିଲା କରିବ ଏମ୍କେ ଷ୍ଟାଲିନ୍ ବିଜେପି ଡିଏମ୍କେ ସଭାପତି ଏମ୍କେ ଷ୍ଟାଲିନ୍ ତାଙ୍କ ପାର୍ଟି ନିର୍ବାଚନ ପରେ ବିଜେପି ସହ ମେଣ୍ଟ କରିବାକୁ ଲବି କରୁଥିବା ସଂକ୍ରାନ୍ତ ଖବରକୁ ଭିଭିହୀନ କହି ଖଶ୍ଚନ କରିଛନ୍ତି ଚେନ୍ନାଇରେ କଡ଼ା ଭାଷାରେ ଜାରି ଏକ ବିବୃତ୍ତିରେ ଶ୍ରୀ ଷ୍ଟାଲିନ୍ କହିଛନ୍ତି ଏହି ଖବର ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ଧ୍ୟାସ ନେବାକୁ ପ୍ରସ୍ତୁତ ଅଛନ୍ତି ଯଦି ଏହି ଖବର ମିଥ୍ୟା ପ୍ରମାଣିତ ହୁଏ ତେବେ ତାମିଲନାଡୁ ବିଜେପି ଶାଖା ସଭାପତି ଡକ୍ଟର ତାମିଲ୍ ସାଇ ସୁନ୍ଦରରାଜନ ଚିରଦିନ ପାଇଁ ରାଜନୀତିରୁ ସନ୍ୟାସ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି

ପୂର୍ବରୁ ତାମିଲନାଡ଼ୁ ବିଜେପି ଶାଖା ସଭାପତି ତାମିଲ ସାଇ ସୁନ୍ଦରରାଜନ ଟୁଟିକୋରିନ୍ଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ପାର୍ଟି ସହ ସମ୍ଭାବ୍ୟ ମେଣ୍ଟ ଗଠନ ପାଇଁ ଡିଏମ୍କେ ଯୋଗାଯୋଗ କରୁଥିବାର କହିଥିଲେ

ଏସ୍ସି ମମତା ଫଟୋ ସାମାଜିକ ଗଣମାଧ୍ୟମରେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିକୃତ ଚିତ୍ର ଛାଡ଼ିଥିବା ଅଭିଯୋଗରେ ଗିରଫ୍ ହୋଇଥିବା ବିଜେପି କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ଆଜି ସୁପ୍ରିମ୍କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି ତେବେ ପ୍ରିୟଙ୍କା ଶର୍ମା କ୍ଷମାପ୍ରାର୍ଥନା କରିବା ପାଇଁ କୋର୍ଟ୍ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଭାରତ କହିଛି ବିଶ୍ୱ ବାଣିଜ୍ୟ ସଂଗଠନ ହେଉଛି ଏଭଳି ଏକ ଅନୁଷ୍ଠାନ ଯାହା ସହାୟତା ନୁହେଁ ବାଣିକ୍ୟ ମାଧ୍ୟମରେ ଦେଶଗୁଡ଼ିକର ବିକାଶ ଓ ଅଭିବୃଦ୍ଧି ସମସ୍ୟାର ସମାଧାନ କରିଥାଏ

ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ବ୍ୟବସ୍ଥା ସଠିକ୍ ନୁହେଁ ଓ ଏହା ଆଶାନୁରୂପ ଫଳ ପ୍ରଦାନ କରିପାରିବ ନାହିଁ ସାଂପ୍ରତିକ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି

ସେମାନେ ବରିଷ୍ଣ ସରକାରୀ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ ଓ ଦିଲ୍ଲୀ ଏବଂ ପୁଣେର ବହୁ ବେସରକାରୀ ପ୍ରତିଷ୍ଠାନ ବୁଲି ଦେଖିବେ ଇଣ୍ଡିଆ ଇରାନ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ନୂଆଦିଲ୍ଲୀରେ ଇରାନ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାବାଦ୍ କରିଫ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଦ୍ରଇ ନେତା ବହ୍ର ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପକ୍ଷିୟ ବିଷୟ ଉପରେ ଆଲୋଚନା କରିଛନ୍ତି ଆଫ୍ଗାନିସ୍ତାନ ସମେତ ଆଞ୍ଚଳିକ ପରିସ୍ଥିତି ଉପରେ ମତର ଆଦାନପ୍ରଦାନ ହୋଇଛି ଏହା ବ୍ୟତୀତ ମିଳିତ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା ଉପରେ ଇରାନ୍ର ଆଭିମୁଖ୍ୟ ଭାରତ ଇରାନ୍ ସମ୍ପର୍କ ବୃଦ୍ଧି ଓ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଛି ଭାରତକୁ ଦୁଇଦିନ ଗସ୍ତରେ ଆସି ଶ୍ରୀ କରିଫ୍ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ବିମାନ ବନ୍ଦରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ କରିଫ୍ କହିଥିଲେ ଭାରତ ଇରାନ୍ର ଏକ ଗୁରୁତ୍ୱପୂର୍ଷ୍ଣ ଭାଗିଦାର ରାଷ୍ଟ୍ର ଓ ଦୁଇ ଦେଶ ମଧ୍ୟରେ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ଏଲ୍ଟିଟିଇ ବ୍ୟାନ୍ କେନ୍ଦ୍ର ସରକାର ଏଲ୍ଟିଟିଇ ଉପରେ ନିଶେଦ୍ଧାଞ୍ଜାକୃ ଆଉ ପାଞ୍ଚ ବର୍ଷ ସମ୍ପ୍ରସାରଣ କରିଛନ୍ତି

ଏହି ଗେଜେଟ୍ ବିଞ୍୍ୟପ୍ତିରେ କୃହାଯାଇଛି ଯଦିଓ ଏଲ୍ଟିଟି ଶ୍ରୀଲଙ୍କାର ଏକ ସଂଗଠନ ଡେବେ ଭାରତରେ ଏହାର ସମର୍ଥକ ଏହା ପ୍ରତି ସହାନୁଭୂତି ପ୍ରଦଶର୍ନ କରୁଥିବା ବ୍ୟକ୍ତି ଓ ଏଜେକ୍ଷମାନେ ରହିଛନ୍ତି ଏହି ବିଜ୍ଞପ୍ତିରେ କୁହାଯାଇଛି ତାମିଲମାନଙ୍କ ପାଇଁ 'ତାମିଲ ଏଲମ୍' ନାମକ ଏକ ସ୍ୱତନ୍ତ ରାଜ୍ୟ ଗଠନ କରିବା ପାଇଁ ଏଲ୍ଟିଟିଇ ର ଲକ୍ଷ୍ୟ ଭାରତର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି

ଆଇସିସି ରେଫରୀ ଭାରତର ଜିଏସ୍ ଲକ୍ଷ୍ମୀ ଆଇସିସି ଆନ୍ତର୍ଜାତିକ ପ୍ୟାନେଲ୍ରେ ପ୍ରଥମ ମହିଳା ରେଫରୀ ହୋଇଛନ୍ତି ସେ ଆନ୍ତର୍ଜାତିକ ମ୍ୟାଚ୍ଗୁଡ଼ିକରେ ରେଫରୀ ଭାବେ କାର୍ଯ୍ୟ କରିବେ ଚଳିତ ମାସ ପ୍ରାରମ୍ଭରେ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ କ୍ଲେୟାତ ପୋଲୋସାକ୍ ସର୍ବପ୍ରଥମ ମହିଳା ଅମ୍ପାୟାର୍ ଭାବେ ମ୍ୟାଚ୍ ପରିଚାଳନା କରିସାରିଛନ୍ତି